ସେ କହିଛନ୍ତି ଗୃହରେ ବହୁ ଗୁରୁତ୍ପୂର୍ଣ୍ଣ ପ୍ରସଙ୍ଙ ଆଲୋଚନା ହୋଇଛି ଶାସକ ବିରୋଧୀ ଦଳର ସଭ୍ୟ ବିଧାନସଭା ସଚିବାଳୟ କର୍ମଚାରୀ ଗଣମାଧ୍ଧମ ତଥା ସ୍ବରକ୍ଷା କର୍ମଚାରୀଙ୍କ ସହଯୋଗରେ ଅଧିବେଶନଟି ଫଳପ୍ରଦ ହୋଇଛି

ଅଦାଲତ ଗତକାଲି ଏହି ରାୟ ପ୍ରକାଶ କରିଛନ୍ତି

ଆଜି ସୁଦ୍ଧା ନିର୍ଦ୍ଦିଷ୍ ଫର୍ମାଟ୍ରେ ଏହି ତାଲିକା ପ୍ରଦାନ କରିବାକୁ ପରିଷଦକୁ କୁହାଯାଇଛି